ଶ୍ରୀ ମୋଦି କହିଛନ୍ତି ଲୋକସଭାରେ ପାସ୍ ହୋଇଥିବା ତିନି ତଲାକ ବିଲ୍ ରାଜ୍ୟସଭାରେ ପାସ୍ ହୋଇପାରିଲା ନାହି କିନ୍ତୁ ସାରା ଦେଶର ମୁସଲମାନ ମହିଳାମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଦେଶବାସୀଙ୍କର ସେମାନଙ୍କ ପ୍ରତି ଦୃଢ଼ ସମର୍ଥନ ରହିଛି

ସେ କହିଛନ୍ତି ଏହି ଅଧିବେଶନକୁ ଯୁବ କଲ୍ୟାଣ ଏବଂ ସାମାଜିକ ନ୍ୟାୟ ପାଇଁ ଏକ ଅଧିବେଶନ ଭାବେ ମନେ ରଖାଯିବ

ଦୁଖଦୁର୍ଦ୍ଦଶାରେ ଥିବା ରାଜ୍ୟର ଲୋକମାନଙ୍କ ଅଭାବ ଅସ୍ବବିଧା ଦୂର କରିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି

ପ୍ରଧାନମନ୍ତୀ କହିଛନ୍ତି ଦୁର୍ବିପାକ ପରିଚାଳନା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଶ୍ଣ ହୋଇଥାଏ

ସେ କହିଛନ୍ତି ଏସବୁ କେବଳ ପଦକ ନୁହେଁ ବରଂ ଭାରତୀୟ ଖେଳାଳି ମାନଙ୍କର ନଭଶ୍ବୁମ୍ୟୀ ଆମ୍ବିଶ୍ୱାସର ପ୍ରତୀକ ଦେଶ ପାଇଁ ପଦକ ବିଜେତାଙ୍ ମଧ୍ଧରେ ଅଧିକାଂଶ ବାଳିକା ହୋଇଥିବା ଏକ ସକାରାମ୍କ ସଂକେତ ବୋଲି ଶ୍ରୀ ମୋଦି କହିଛନ୍ତି

ଏଥଲାଗି ଶ୍ରୀଜୀଉଙ୍କର କେତେକ ସ୍ୱତନ୍ତ ନୀତି ଅନୁଷ୍ଠିତ ହେଉଛି

ଅନ୍ୟ ଅଧିକାରୀଙ୍କ ବିରୋଧରେ ଦୂଢ କାର୍ଯ୍ୟାନୁଷ୍ଠାନ ଗ୍ରହଶ ପାଇଁ ଜିଲ୍ଲ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଘଟଶାରୁ ଜଣାପଡିଛି ଯେ ଗତକାଲି ରାତିରେ ମାଲଗୋଦାମ ବ୍ତିର ଜଣେ ଗଭବତୀ ମହିଳାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ଭି କରାଯାଇଥଲା